ରାକ୍ୟର ବିଭିନୁ ପ୍ରାନ୍ତରରେ ମଧ ଏହି ଅବସରରେ ସ୍ୱତନ୍ତ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି

ତେବେ ଅନ୍ୟ ପକ୍ଷରେ ପ୍ରବଳ ଥଣ୍ତା ରାଜ୍ୟର କେତେକ ପ୍ରନ୍ତରରେ ନବବର୍ଷ ପାଳନକୁ ପ୍ରଭାବିତ କରିଛି

ସ୍ୱାସ୍ସ୍ୟ ବିଭାଗ ପକ୍ଷର୍ ମଧ ଏଥିପାଇଁ ତଦାରଖ ବ୍ୟବସ୍ରା କରାଯାଇଛି

ଆକସ୍କିକ ପାଶିର ସାହାଯ୍ୟ ନେଇ ଏହି ଯୋଜନା ଲାଗୁ କରାଯିବା ଏକ ଉଚିତ୍ ପଦକ୍ଷେପ ନୁହେଁ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି

ଦୈନନିନ ଜୀବନକୁ ମଧ ପ୍ରଭାବିତ କରୁଛି

ରାଜ୍ୟର କେତେକ ଅଅଳରେ ତୁଷାରପାତ ହୋଇଥିବାର ମଧ୍ଧ ଲକ୍ଷ୍ୟ କରାଯାଇଛି ଥଣ୍ଡାର ପ୍ରଭାବ ଅତି କମ୍ରେ ଆଉ ଦୁଇରୁ ତିନି ଦିନ ରହିବ ବୋଲି ଭୁବନେଶ୍ୱର ପାଶିପାଗ କାର୍ଯ୍ୟାଳୟ ପୂର୍ବାନ୍ମାନ କରିଛି